ପିଏମ୍ ଜୋଧପୁର ଭାରତୀୟ ସୈନ୍ୟ ବାହିନୀର ତିନି ବିଭାଗର କମାଣ୍ଡରମାନଙ୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଯୋଧପୁର ଯିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭଲ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ଶ୍ରୀ ମୋଦି ଯୋଧପୁର ସାମରିକ କେନ୍ଦ୍ରରେ ତିନିଦିନିଆ ପରାକ୍ରମ ପର୍ବ ପ୍ରଦର୍ଶନୀର ଶୁଭାରମ୍ଭ କରିବେ ଭାରତୀୟ ସେନାବାହିନୀର ପରାକ୍ରମ ଓ ଦେଶ ଗଠନରେ ଅବଦାନ ସମ୍ପର୍କରେ ଏହି ପ୍ରଦର୍ଶନୀ କରାଯାଉଛି ସର୍ଜିକାଲ ଷ୍ଟ୍ରାଇକ୍ର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଭାରତୀୟ ପଦାତିକ ବାହିନୀର ଯୁଦ୍ଧ ଦକ୍ଷତା ପ୍ରଦର୍ଶନ ପାଇଁ ଆୟୋକିତ ଏହି ପ୍ରଦର୍ଶନୀକୁ କୋଶାର୍କ ବାହିନୀ ଆୟୋଜନ କରିଛି ଶ୍ରୀ ମୋଦି ଏହି ପ୍ରଦର୍ଶନୀ ଦେଖିବେ ଏବଂ କୋଶାର୍କ ବାହିନୀର ଯୁଦ୍ଧ ସ୍କାରକୀ ପରିଦର୍ଶନ କରି ଶହୀଦ୍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ ପରାକ୍ରମ ପର୍ବ ଭାରତୀୟ ସଶସ୍ତ ବାହିନୀର ସାହସ ପରାକ୍ରମ ଓ ବଳୀଦାନର ପ୍ରଦର୍ଶନ ପାଇଁ ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ପରାକ୍ରମ ପର୍ବ ପାଳନ କରାଯିବ ନୂଆଦିଲ୍ଲୀରେ ରାଜପଥ ଇଷ୍ଠିଆ ଗେଟ୍ ପଡ଼ିଆରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆକି ଇଣ୍ଡିଆ ଗେଟ୍ଠାରେ ପରାକ୍ରମ ପର୍ବକୁ ଉଦ୍ଘାଟନ କରିବା ସହ ପିଲାମାନଙ୍କ ସହ ବାର୍ଭାଳାପ କରିବେ

ଜାମ୍ମୁ ଓ କାଶ୍ମୀରରୁ ସନ୍ତାସବାଦୀମାନଙ୍କଠାରୁ ଉଦ୍ଧାର କରାଯାଇଥିବା ଅସ୍ତ୍ରଶସ୍ତଗୁଡ଼ିକୁ ମଧ୍ୟ ଦର୍ଶକମାନେ ଦେଖିବାର ସୁଯୋଗ ପାଇବେ ଛୋଟ ବନ୍ଧୁକ ଓ ଛୋଟ ଛୋଟ ଅସ୍ତ୍ରଶସ୍ତଗୁଡ଼ିକ ପ୍ରଦର୍ଶନୀରେ ସ୍ଥାନ ପାଇବ ଶନିବାର ଓ ରବିବାର ଦିନ ବିଶିଷ୍ଟ ଗୟକଗାୟିକାମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ ସାଧାରଣ ଲୋକମାନେ ଇଣ୍ଡିଆ ଗେଟ୍ ସମେତ ସବୁ କାର୍ଯ୍ୟକ୍ରମ ସ୍ଥଳୀରୁ ସେଲ୍ଫି ଉଠାଇ ପରାକ୍ରମ ପର୍ବକୁ ସାମାଜିକ ନେଟ୍ୱାର୍କିଂ ସାଇଟ୍ରେ ପୋଷ୍ଟ କରିପାରିବେ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କଣେ ଅଧିକାରୀ କହିଛନ୍ତି ସର୍ଜିକାଲ୍ ଷ୍ଟ୍ରାଇକ୍ର ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ବର୍ତ୍ତମାନ ଯେଉଁ ଭିଡ଼ିଓ କ୍ଲିପ୍ ଜାରି କରାଯାଇଛି ତାହା ସମ୍ପୂର୍ଣ୍ଣ ବିଶ୍ୱାସ ଯୋଗ୍ୟ

ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ପ୍ରମାଣ ଭିଭିରେ ଦେଓ୍ୱାନୀ ମାମଲା ଉପରେ ନିଷ୍ପଭି ନିଆଯିବ କୋର୍ଟ କହିଛନ୍ତି ପୂର୍ବ ରାୟର ଏ ମାମଲାରେ କୌଣସି ପ୍ରାସଙ୍ଗିକତା ରହିବ ନାହିଁ ଶ୍ରୀ ମିଶ୍ରଙ୍କ ଖଣ୍ଡପୀଠ ଦ୍ୱାରା ଏହି ନିଷ୍ପଭି ସପକ୍ଷରେ ଦୁଇ ଜଣ ବିଚାରପତି ମତ ଦେଇଥିବା ବେଳେ ଜଣେ ବିଚାରପତି ଏହା ବିରୋଧରେ ମତ ଦେଇଥିଲେ ଜେକେ ଏନ୍କାଣ୍ଟର ଜାମ୍ମୁ କାଶ୍କୀରରେ ଦୁଇଟି ପୃଥକ ଉଗ୍ରବାଦୀ ଦମନ ଅଭିଯାନରେ ହିଜବୁଲ ମୁକ୍ତାହିଦ୍ଦିନ ଓ ଲସ୍କର ଏ ତୋଏବାର ତିନି ଆତଙ୍କବାଦୀ ନିହତ ହୋଇଛନ୍ତି ଗତକାଲି ପୂର୍ବାହ୍ନରେ ଅନନ୍ତନାଗ ଜିଲ୍ଲାର ଗାଜିଗୁଣ୍ଡ ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ କରାଯାଇଥିଲା ପୁଲିସ୍ କହିଛି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଲସ୍କର ଆତଙ୍କବାଦୀ ଆସିଫ୍ ମଲ୍ଲିକର ମୃତ୍ୟୁ ଘଟିଛି

ବଡ଼ଗାମ୍ ଜିଲ୍ଲାର ପାନଜାନଠାରେ ଅନ୍ୟ ଏକ ଘଟଣାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ସେମାନେ ହିଜବ୍ଲଲ ମୁକ୍ତାହିଦ୍ଦିନ ସଙ୍ଗଠନର ସିରାଜ ଅହମ୍ମଦ ଭଟ ଓ ଇରଫାନ୍ ଅହମଦ ଦର ବୋଲି ଚିହ୍ନଟ କରାଯାଇଛି

ସୁପ୍ରିମ୍କୋର୍ଟ କହିଛନ୍ତି ପରକ୍ରୀୟା ସମ୍ପକକୁ କେବଳ ଛାଡ଼ପତ୍ର ପାଇଁ ଦେୱାନୀ ମାମଲା ଭାବେ ଗ୍ରହଣ କରାଯାଇ ପାରିବ

ଜିଏସ୍ଟି ଯୋଗ ସରକାର ଏକ ସ୍ୱଷ୍ଟିକରଣରେ କହିଛନ୍ତି ଧର୍ମ ଯୋଗ ଓ ଆଧ୍ୟାତ୍କବାଦର ବିକାଶ ପାଇଁ ଆବାସିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଜିଏସ୍ଟି ଛାଡ଼ କରାଯାଇଛି ତେବେ ରାଜସ୍ୱ ବିଭାଗ ପକ୍ଷରୁ ଏକ ବିଞ୍ଜପ୍ତିରେ କୁହାଯାଇଛି ବ୍ୟାୟାମ ନୂତ୍ୟ ଓ ସଂଗୀତ ଆଦି କାର୍ଯ୍ୟକ୍ରମ ତଥା ଫିଟ୍ନେସ୍ ଶିବିରଗୁଡ଼ିକ ଉପରେ ଜିଏସ୍ଟି ଲାଗୁ ହେବ ବିଜ୍ଞପ୍ତିରେ ଏକଥା ମଧ୍ୟ କୁହାଯାଇଛି ଆବାସିକ କାର୍ଯ୍ୟକ୍ରମ କିମ୍ବା ଶିବିର ପାଇଁ ରହିବା ଓ ଖାଇବା ଖର୍ଚ୍ଚ ଉପରେ ମଧ୍ୟ ଜିଏସ୍ଟି ଲାଗୁ ହେବ ନାହିଁ କିନ୍ତୁ କୌଣସି ବଦାନ୍ୟ କିୟା ଧାର୍ମିକ ସଂସ୍ଥା ପକ୍ଷରୁ ରହିବା ଖାଇବା ଓ ପାନୀୟ ବ୍ୟବସ୍ଥା ଯୋଗାଇ ଦିଆଯାଉଥିବା ସ୍ଥଳେ ଦାନା ଆକାରରେ ନିଆଯାଉଥିବା ଅର୍ଥ ଉପରେ ଶୁଳ୍କ ଲାଗୁ ହେବ ଇଣ୍ଡିଆ ଚୀନ୍ ଭାରତ ଚୀନ୍ ସୀମା ସଂକ୍ରାନ୍ତ କାର୍ଯ୍ୟକାରୀ ବ୍ୟବସ୍ଥା ପାଇଁ ପରାମର୍ଶ ଓ ସମନ୍ୱୟ କମିଟିର ଦ୍ୱାଦଶ ବୈଠକ ଚୀନ୍ର ସିଚୁଆନ୍ ପ୍ରଦେଶ ଅନ୍ତର୍ଗତ ଚେଙ୍ଗଡୁଠାରେ ଅନୁଷ୍ଠିତ ହୋଇଛି ଉଭୟ ପକ୍ଷ ମଧ୍ୟରେ ସୀମା ପରିସ୍ଥିତି ଉପରେ ସମୀକ୍ଷା କରାଯାଇଛି ଉହାନ ଶିଖର ବୈଠକରେ ଦୁଇ ଦେଶର ନେତାମାନଙ୍କର ପଥପ୍ରଦର୍ଶନ ଅନୁଯାୟୀ ସଫଳ ସୀମା ପରିଚାଳନା ଉପାୟ ଏବଂ ଦୁଇ ଦେଶ ମଧ୍ୟରେ ଆପୋଷ ଆସ୍ଥା ସୃଷ୍ଟିକାରୀ ପଦକ୍ଷେପ ଓ ଉତ୍ତମ ବୁଝାମଣା ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି

ଭାରତ ଚୀନ୍ ସୀମାରେ ଶାନ୍ତି ଓ ସ୍ଥିରତା ବକାୟ ରଖାଗଲେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସହଜ ହେବ ବୋଲି ଭାରତ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା ପ୍ରଧାନ ସ୍କିଲ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଭିନ୍ନ ପେଶାରେ ଯୁବକମାନଙ୍କର ନିଯୁକ୍ତି ଦକ୍ଷତା ଆୟ ଓ କୁଶଳତା ବୃଦ୍ଧି ପାଇଁ ଓଡ଼ିଶାର ସବୁ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ କୁଶଳତା ବିକାଶ କେନ୍ଦ୍ରମାନ ଖୋଲାଯିବ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଏକ ଉହବରେ ଉଦ୍ବୋଧନ ଦେଲାବେଳେ କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ସଂସ୍ଥା ଓ କମ୍ପାନୀଗୁଡ଼ିକ ଦ୍ୱାରା ତାଲିମ ପାଇଥିବା ଯୁବକମାନଙ୍କ ପାଇଁ ନିୟମିତ ଭାବେ ନିଯୁକ୍ତି ମେଳାର ଆୟୋଜନ କରାଯିବ ପୂର୍ବରୁ ଶ୍ରୀ ପ୍ରଧାନ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଧର୍ମଗଡ଼ଠାରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଉଦ୍ଘାଟନ କରିଥିଲେ

ସ୍ୱରାଜ ୟୁଏନ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନ୍ୟୟର୍କରେ କାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଯୋଗ ଦେବା ଅବସରରେ ବ୍ରିକ୍ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକରେ ମଧ୍ୟ ଯୋଗ ଦେଇଛନ୍ତି ଶ୍ରୀମତୀ ସ୍ୱରାଜ ବ୍ରିକ୍ ମନ୍ତ୍ରୀମାନଙ୍କ ସହ ବିଶ୍ୱସ୍ତରୀୟ ରାଜନୀତି ଅର୍ଥନୀତି ଓ ନିରାପତ୍ତା ପ୍ରସଙ୍ଗଗ୍ରଡ଼ିକ ଉପରେ ଆଲୋଚନା କରିଛନ୍ତି ଏକ ସରକାରୀ ବିଞ୍ଜପ୍ତିରେ କୁହାଯାଇଛି ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ଅଲୟୋସିଓ ନ୍ରନେସ୍ ଫେରେରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଦକ୍ଷିଣ ଆଫ୍ରିକା ବୈଦେଶିକମନ୍ତ୍ରୀ ଲିଣ୍ଡି ଶିଶୁଲୁ ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭାରୋଭ୍ ଓ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଇ ଏହି ବୈଠକରେ ଯୋଗ ଦେଇଥିଲେ

ବ୍ରାଜିଲ୍ରେ ଆଗାମୀ ବ୍ରିକ୍ ଶୀର୍ଷ ବୈଠକର ପ୍ରସ୍ତୁତି ସଂକ୍ରାନ୍ତରେ ଶ୍ରୀମତୀ ସ୍ୱରାଜଙ୍କୁ ଅବଗତ କରାଯାଇଛି ତେଶେ ଇବ୍ସା ସଦସ୍ୟ ରାଷ୍ଟ୍ରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ସ୍ତରୀୟ ବୈଠକରେ ମଧ୍ୟ ଶ୍ରୀମତୀ ସ୍ୱରାଜ ଯୋଗ ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଶାନ୍ତି ନିରାପତ୍ତା ସନ୍ତାସବାଦୀ ଦମନ ଉନ୍ନୟନ ସହଯୋଗ ଓ ଦକ୍ଷିଣ ଗୋଲାର୍ଦ୍ଧ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ସମେତ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀମତୀ ସ୍ୱରାଜ ମତ ବିନିମୟ କରିଛନ୍ତି ଏସିଆ କପ୍ ଦୁବାଇଠାରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୁକାବିଲା ହେବ ଅପରାହୁ ସାଢ଼େ ଚାରିଟାରେ ଆକାଶବାଣୀରେ ହିନ୍ଦୀ ଏବଂ ଇରାଜୀରେ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରସାରଣ କରାଯିବ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସପ୍ତମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ କିତିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ପ୍ରତିଯୋଗିତାରେ ଭାରତ ଏ ପର୍ଯ୍ୟନ୍ତ ଉନ୍ନତ ପ୍ରଦର୍ଶନ କରିଆସିଛି